ଏହି ପର୍ଯ୍ୟାୟ ପାଇଁ ଗତକାଲି ସଂଧ୍ୟାରେ ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇଥିଲା ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ସୋମବାର ରହିଛି

ଗୁଜୁରାଟ ଗୋଆ କେରଳ ଦାଦ୍ରା ଓ ନଗରହାବେଳୀ ଏବଂ ଦାମନ ଓ ଡିଉର ସମସ୍ତ ନିର୍ବାଚନମଣ୍ଡଳୀରେ ତୃତୀୟ ପର୍ଯ୍ୟାୟରେ ମତଦାନ ହେବ

ଇତିମଧ୍ୟରେ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ଖୁବ୍ କୋର୍ସୋର୍ରେ ଚାଲିଛି କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ବାଡ୍ରା ଆଜି ଗାଜିଆବାଦଠାରେ ଏକ ରୋଡ଼ ଶୋ କରିବେ ପିଏମ୍ ଆମରୋହା ର୍ୟାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ରରେ ଏକ ମଜଭୁତ ତଥା ନିର୍ଣ୍ଣାୟକ ସରକାର ଗଠନ ପାଇଁ ଦୃଢ଼ ଯୁକ୍ତି ଉପସ୍ଥାପନ କରିଛନ୍ତି ଉତ୍ତରପ୍ରଦେଶର ଆମରୋହାଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଏକ ମଜବୁତ ସରକାର ଦେଶକୁ ଆଗକୁ ଆଗେଇ ନେବା ପାଇଁ ଦୃଢ଼ ଓ ବଡ ବଡ ନିଷ୍ପଭିମାନ ନେଇପାରିବ ସେ କହିଛନ୍ତି କେନ୍ଦ୍ରରେ ଏକ ମଜବୁତ ଓ ନିର୍ଣ୍ଣାୟକ ସରକାର ଥିବାରୁ ଆଜି ସମଗ୍ର ବିଶ୍ୱ ଭାରତକୁ ସମ୍ମାନୀୟ ଦୃଷ୍ଟିରେ ଦେଖୁଛି ବିରୋଧୀଦଳ ଗୁଡ଼ିକର ସମାଲୋଚନା କରି ଶ୍ରୀ ମୋଦି କହିଛନ୍ତି କଂଗ୍ରେସ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ସନ୍ତାସବାଦ ଉପରେ କୋହଳ ଆଭିମୁଖ୍ୟ ଗ୍ରହଣ କରୁଛନ୍ତି

ସେ କହିଛନ୍ତି ଭାରତ ଉପରେ କୌଣସି ସନ୍ତାସବାଦୀ ଆକ୍ରମଣ ହେଲେ ଏହାର ଠିକଣା ଜବାବ ଦିଆଯିବ ବୋଲି ଏବେ ସନ୍ତ୍ରାସବାଦୀ ସଂଗଠନଗୁଡ଼ିକ ଜାଣିସାରିଛନ୍ତି

କଂଗ୍ରେସ ନିର୍ବାଚନ ଇସ୍ତାହାର କେବଳ ସନ୍ତାସବାଦ ଓ ନକ୍କଲବାଦକୁ ଉତ୍ସାହିତ କରିବ ବୋଲି ସେ ଦୋଷାରୋପ କରିଚ୍ଛନ୍ତି ଅରୁଣାଚଳ ନୋଟିଫକେଶନ ବିଜେପି ଉଭୟ କେନ୍ଦ୍ର ଓ ଅରୁଣାଚଳ ପ୍ରଦେଶରେ କ୍ଷମତାକୁ ଆସିବ ବୋଲି ପାର୍ଟି ସଭାପତି ଅମିତ ଶାହା କହିଛନ୍ତି

ବିହାର ଇଲେକୁନ ଜନତା ଦଳ ୟୁନାଇଟେଡ୍ର ନିର୍ବାଚନ ଚିହ୍ନ ସହ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଓ ଶିବସେନାର ନିର୍ବାଚନ ସଂକେତ ଏକାଭଳି ହୋଇଥିବାରୁ ନିର୍ବାଚନ ଆୟୋଗ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ଓ ଶିବସେନାର ନିର୍ବାଚନ ଚିହ୍ନକୁ ନିଷିଦ୍ଧ କରିଛନ୍ତି ଜନତାଦଳ ୟୁନାଇଟେଡ୍ ପକ୍ଷରୁ ଅଭିଯୋଗ ପରେ ତଦନ୍ତ କରାଯାଇ ଏଭଳି ପଦକ୍ଷେପ ଦିଆଯାଇଛି ଇସି ପ୍ରକାଶ ଆମ୍ଘେଦକର ଭାରିପ ବହୁଜନ ମହାସଂଘ ସଭାପତି ପ୍ରକାଶ ଆମ୍ବେଦକର ନିର୍ବାଚନ କମିଶନ ବିରୁଦ୍ଧରେ ଆପଭିଜନକ ମନ୍ତବ୍ୟ ଦେଇଥିବାରୁ ତାଙ୍କ ବିରୁଦ୍ଧରେ ଏକ ମାମଲା ରୁକୁ କରାଯାଇଛି ମହାରାଷ୍ଟ୍ରର ଯବତମାଳ ଜିଲ୍ଲାର ଡିଗ୍ରାସଠାରେ ଏକ ନିର୍ବାଚନ ର୍ୟାଲିରେ ଆମ୍ଭେଦକର କହିଥିଲେ ସେ ଯଦି କ୍ଷମତାକୁ ଆସନ୍ତି ତେବେ ସେ ନିର୍ବାଚନ କମିଶନଙ୍କୁ ଜେଲ୍ ପଠାଇବେ

ଆଜି ପୁଣେଠାରେ ଛାତ୍ରଛାତ୍ରୀମାନଙ୍କ ସହ ବାର୍ତ୍ତାଳାପ ସମୟରେ ସେ କହିଛନ୍ତି ବିମୁଦ୍ରୀକରଣ ଯୋଗୁଁ ଅନେକ ଲୋକ ସେମାନଙ୍କର କାମଧନ୍ଦା ହରାଇଛନ୍ତି

ଆସାମ କଂଗ୍ରେସ ମେନିଫେଷ୍ଟୋ ଆସାମରେ କଂଗ୍ରେସର ରାଜ୍ୟଶାଖା ସଭାପତି ରିପୁନ ବୋରା 'ଆମାର ଲକ୍ଷ୍ୟ ଆମାର ପଣ୍' ଶୀର୍ଷକ ପାର୍ଟିର ନିର୍ବାଚନ ଇସ୍ତାହାର ପ୍ରକାଶ କରିଛନ୍ତି ଏହି ଇସ୍ତାହାରରେ କଂଗ୍ରେସ ରାଜ୍ୟରେ କ୍ଷମତାକୁ ଆସିଲେ ଆସାମକୁ ସ୍ୱତନ୍ତ୍ର ରାଜ୍ୟର ମର୍ଯ୍ୟାଦା ପ୍ରଦାନ କରାଯିବାକୁ ପ୍ରତିଶ୍ରୁତି ଦିଆଯାଇଛି

ଆମ୍ ଆଦ୍ମୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ଲୋକସଭା ନିର୍ବାଚନ ପାଇଁ ମେଣ୍ଟ ଗଠନ ବିଷୟରେ କଥାବାର୍ତ୍ତା ଚାଲିଥିବାରୁ ଏହି ବୈଠକକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି

ପୂର୍ବଚମ୍ପାରନ୍ ଜିଲ୍ଲାରେ ସେମାନେ କର୍ତ୍ତବ୍ୟରେ ଅବହେଳା କରିଥିବାର ଅଭିଯୋଗ ରହିଛି ଜିଲ୍ଲା ମାଜିଷ୍ଟ୍ରେଟ୍ ରମଣ କୁମାର କହିଛନ୍ତି ସେହି ଅଫିସରମାନେ ନିର୍ବାଚନ ତାଲିମ କାର୍ଯ୍ୟକ୍ରମରେ ଅନୁପସ୍ଥିତ ଥିଲେ ଏସ୍ସି ଆଧାର କେନ୍ଦ୍ର ସରକାର ସମ୍ପ୍ରତି ଜାରି କରିଥିବା ଆଧାର ଅଧ୍ଯାଦେଶକୁ ଚ୍ୟାଲେଞ୍ଜ କରି ହୋଇଥିବା ଏକ ଆବେଦନକୁ ସୁପ୍ରିମକୋର୍ଟ ଗ୍ରହଣ କରିନାହାନ୍ତି ଆବେଦନକାରୀ ପ୍ରଥମେ ହାଇକୋର୍ଟରେ ଏ ସଂକ୍ରାନ୍ତରେ ଅପିଲ କରିବା ପାଇଁ ସୁପ୍ରିମକୋର୍ଟ କହିଛନ୍ତି ଜଷ୍ଟିସ ଏସ୍ଏ ବୋବଡେ ଓ ଏସ୍ଏନଜୀରଙ୍କ ଖଣ୍ଡପୀଠ କହିଛନ୍ତି ଏହି ଆବେଦନର କୌଣସି ଯଥାର୍ଥତା ନାହିଁ ଓ ଏ ସଂକାନ୍ତରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇପାରିବେ

ବହୁକୋଟି ଟଙ୍କା ସମ୍ଭଳିତ ପଶୁ ଖାଦ୍ୟ ଦୁର୍ନୀତି ମାମଲାରେ ସେ ଜାମିନ ପାଇଁ ଆବେଦନ କରିଥିଲେ ପ୍ରଧାନ ବିଚାରପତି ରଞ୍ଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ ମଙ୍ଗଳବାର ସୁଦ୍ଧା ଜବାବ ଦାଖଲ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ତା' ପରଦିନ ଶ୍ରୀ ଯାଦବଙ୍କ ଜାମିନ ଆବେଦନର ଶୁଣାଣି କରିବା ପାଇଁ କୋର୍ଟ ଦିନଧାର୍ଯ୍ୟ କରିଛନ୍ତି

ଏକ ବେସରକାରୀ ଟିଭି ଚ୍ୟାନେଲକୁ ସାକ୍ଷାତ୍କାର୍ରେ ଶ୍ରୀ ମୋଦି କହିଛନ୍ତି ପରିସ୍ଥିତିରେ ଅନେକ ପରିବର୍ତ୍ତନ ଘଟିଛି ଓ ଦେଶର ଯୁବପିଢ଼ୀ ମଧ୍ୟରେ ଆଶାର କିରଣ ସଞ୍ଚାର ହୋଇଛି ସେ କହିଛନ୍ତି ଏକ ପ୍ରଧାନମନ୍ତ୍ରୀ ଅହରହ କାର୍ଯ୍ୟ କରୁଥିବାର ଦେଶ ଦେଖୁଛି ଯେତେବେଳେ କି ପୂର୍ବ ସରକାରଗୁଡ଼ିକ ସବୁକ୍ଷେତ୍ରରେ ମନଯୋଗର ସହ କାର୍ଯ୍ୟ କରୁନଥିଲେ ଓ ଲୋକମାନଙ୍କୁ ଦୟନୀୟ ଅବସ୍ଥାରେ ଛାଡି ଦେଉଥିଲେ ପୂର୍ବତନ ୟୁପିଏ ସରକାରରେ ଦୁର୍ନୀତି ନୀତି ପ୍ରଣୟନରେ ମନ୍ତୁରତା ଓ ଆହୁରି ଅନେକ ଘଟଣା ଉପରେ ଅଭିଯୋଗ ହୋଇଥିଲା ବୋଲି ସେ କହିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର ସ୍ୱାର୍ଥ ପାଇଁ ସେ ଅନେକ କଠୋର ଓ ବଡ ବଡ ନିଷ୍ପଭିମାନ ନେଇଛନ୍ତି